ଆକି ରବିବାର ଥିବାରୁ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିଛି ଯବାନଙ୍କୁ ଟିକା ପ୍ରଦାନ ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ଦ୍ୱିତୀୟ ପର୍ଯ୍ୟାୟରେ ସମ୍ମୁଖ ଯୋଦ୍ଧାଙ୍କର ଟିକା ଗ୍ରହଶ କାର୍ଯ୍ୟକ୍ରମ ଆର ହୋଇଥିବାବେଳେ ରାୟଗଡ଼ା କିଲ୍ଲାରେ ନକ୍କଲ ଦମନରେ ନିୟୋକିତ ବିଏସ୍ଏଫ୍ ଯବାନଙ୍କୁ ଟିକା ପ୍ରଦାନ କରାଯାଇଛି

ସହୀଦମାନଙ୍କ ଫଟୋଚିତ୍ରରେ ପୁଷ୍ଟମାଲ୍ୟ ଅର୍ପଣ କରାଯାଇଥିଲା

ସମୟ ଥାଉଥାଉ ରାକ୍ୟ ସରକାର ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନ ନେଲେ ହୁଏତ ଭବିଷ୍ୟତରେ ଆହୁରି ଖରାପ ପରିସ୍ଚିତିର ସାମୁ କରିବାକୁ ପଡିପାରେ ବୋଲି ଟୁଇଟ୍ କରି କହିଛନ୍ତି କେନ୍ଦ୍ ପେଟ୍ରୋଲିୟମ ପ୍ରାକୃତିକବାଷ୍ସ ଓ ଇସାତମନ୍ତୀ ଧର୍ମେନ୍ଦ ପ୍ରଧାନ

ସେହିଭଳି ଆସନ୍ତା ମଙ୍ଗଳବାର ସରସ୍ୱତୀ ପ୍ରକା ଥିବାର୍ସ ଦୁଇଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି